କୋରିଆ ପ୍ରେଜ୍ ଭିଜିଟ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ ତାଙ୍କର ଭାରତ ଗସ୍ତର ଦ୍ୱିତୀୟ ଦିନରେ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ କୋରିଆ ବାଶିଜ୍ୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଗାନ୍ଧି ସ୍କୁତି ପରିଦର୍ଶନ କରିବେ ଦୁଇ ନେତା ଉତ୍ତରପ୍ରଦେଶର ନୋଇଡାସ୍ଥିତ ସାମ୍ସଙ୍ଗ୍ କାରଖାନା ମଧ୍ୟ ପରିଦର୍ଶନ କରିବେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଆଜି ସକାଳେ ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ୍ କୁମାର ଟ୍ୱିଟ୍ ଯୋଗେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ସଂପର୍କକୁ ଅଧିକ ପରିବ୍ୟାପ୍ତ କରି ବିଶେଷ ନୀତିଗତ ଭାଗିଦାରୀକୁ ବ୍ୟାପକ କରିବା ଦିଗରେ ଉଭୟ ନେତା ସକାରାତ୍ମକ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ଭବନର ସମ୍ମୁଖ ଭାଗରେ ଶ୍ରୀ ମୁନ୍ଙ୍କୁ ଆସନ୍ତାକାଲି ଆନୁଷ୍ଠାନିକ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ

ଉଭୟ ନେତା ଗୋଲ୍ଟେବୁଲ୍ ବୈଠକରେ ମୁଖ୍ୟକାର୍ଯ୍ୟନିର୍ବାହୀମାନଙ୍କୁ ଉଦ୍ବୋଧନ ଦେବେ ସେ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁଙ୍କୁ ସାକ୍ଷାତ କରିବେ ଶ୍ରୀ ମୁନ୍ ଗତ ସନ୍ଧ୍ୟାରେ ପତ୍ନୀ କିମ୍ ଜଙ୍ଗ୍ ସୁକ୍ଙ୍କ ସହିତ କାତୀୟ ରାଜଧାନୀରେ ପହଞ୍ଚଥିଥିଲେ ତାଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଣ ସଦସ୍ୟ ଅଧିକାରୀ ଓ ଶିଳ୍ପପତିମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ଏହି ଗସ୍ତରେ ସାମିଲ ଅଛନ୍ତି ଗତ ସନ୍ଧ୍ୟାରେ ଶ୍ରୀ ମୁନ୍ ପୂର୍ବ ଦିଲ୍ଲୀସ୍ଥିତ ସ୍ୱାମୀ ନାରାୟଣ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ ଗତବର୍ଷ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାପରେ ଶ୍ରୀ ମୁନ୍ଙ୍କର ଏହା ଭାରତକୁ ପ୍ରଥମ ସରକାରୀ ଗସ୍ତ ଇଣ୍ଡିଆ କୋରିଆ ଟ୍ରେଡ୍ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଦ୍ୱିପକ୍ଷୀୟ ବାଶିଜ୍ୟ କାରବାର ବୃଦ୍ଧି ଲାଗି ଆଜି ନୃଆଦିଲ୍ଲୀଠାରେ ଉଭୟ ଦେଶର ବାଶିଜ୍ୟ ମନ୍ତ୍ରୀ କେତେକ ରାଜିନାମାରେ ସ୍ପାକ୍ଷର କରିଛନ୍ତି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଦକ୍ଷିଣ କୋରିଆର ବାଣିଜ୍ୟ ମନ୍ତ୍ରୀ କିମ୍ ହ୍ୟୁ ଚୋଙ୍ଗ୍ ଏହି ରାଜିନାମାଗୁଡ଼ିକରେ ସ୍ୱାକ୍ଷର କରିଥିବା ଜଣାପଡ଼ିଛି ଶ୍ରୀ ପ୍ରଭୁ ସାମ୍ବାଦିକମାନଙ୍କୁ କହିଛନ୍ତି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କକୁ ଆହୁରି ଆଗକୁ ବଢ଼େଇବା ଦିଗରେ ବାଣିଜ୍ୟ କାରବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଶ୍ରୀ ଚୋଙ୍ଗ୍ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ ନୀତିକୁ ଆଗେଇନେବା ପାଇଁ ପ୍ରଥମ ପଦକ୍ଷେପ ସ୍ୱର୍ପ ଦକ୍ଷିଣ କୋରିଆ ରାଷ୍ଟପତି ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆକି ନୋଇଡାସ୍ଥିତ ସାମ୍ସଙ୍ଗ୍ କାରଖାନା ପରିଦର୍ଶନରେ ଯାଉଛନ୍ତି

ଜେ ଆଣ୍ଡ କେ ଗନ ଫାଇଟ୍ ଜାନ୍ମୁ ଓ କାଶ୍ମୀରରେ ଉତ୍ତର କାଶ୍ମୀରର କୁପଓ୍ୱାଡା ଜିଲ୍ଲା ଅନ୍ତର୍ଗତ ହାଣ୍ଡାଓ୍ୱାଡା ତହସିଲର ଖାନପୁରାମାଗମ ଜଙ୍ଗଲରେ ଗତକାଲି ସନ୍ଧ୍ୟାରେ କେତେକ ଅଜ୍ଞାତ ସନ୍ତାସବାଦୀ ଏବଂ ମିଳିତ ବାହିନୀ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିବା ଖବର ମିଳିଛି କଙ୍ଗଲ ଭିତରେ ମିଳିତ ବାହିନୀ ଖାନତଲାସ ଚଳାଇଥିବାବେଳେ ଦଳେ ଅଜ୍ଞାତ ସନ୍ତାସବାଦୀ ସେମାନଙ୍କୁ ଉପରକୁ ଗୁଳି ଚଳାଇବାରୁ ଯବାନ ମାନେ ପାଲଟା ଗୁଳି ଚଳାଇଥିଲେ ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା

ଜୋରଜୁଲୁମ୍ ଚାନ୍ଦା ଆଦାୟ ମାମଲାରେ ଏକ ସ୍ଥାନୀୟ ଅଦାଲତରେ ହାଜର କରାଇବା ପାଇଁ ତାକୁ ଝାନ୍ସି କେଲ୍ରୁ ଅଣାଯାଇଥିଲା ମିରଟ୍ ଜୋନ୍ର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଆମର ଲକ୍ଷ୍ମୌ ସମ୍ଭାଦଦାତାଙ୍କୁ କହିଛନ୍ତି ଜେଲ୍ ଭିତରେ ଥିବା ଦୁଇଟି ଗୋଷ୍ଠୀ ମଧ୍ୟରେ ପୂର୍ବ ବିବାଦକୁ ନେଇ ତାକୁ ହତ୍ୟା କରାଯାଇଛି ମାମଲାର ତଦନ୍ତ କରାଯାଉଥିବା ଶ୍ରୀ କୁମାର କହିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ହତ୍ୟା ଜୋରଜୁଲୁମ୍ ଚାନ୍ଦା ଆଦାୟ ଅପହରଣ ଓ ଲୁଟ୍ ଆଦି ବିଭିନ୍ନ ଅପରାଧି ମାମଲାରେ ମୁନ୍ନା ବଜରଙ୍ଗୀ ସଂଶ୍ଳିଷ୍ଟ ଥିଲା

ଜେଲର୍ ଉଦୟ ପ୍ରକାଶ ସିଂ ଉପଜେଲର୍ ଶିବାଜୀ ଯାଦବ ମୁଖ୍ୟ ଓ୍ୱାର୍ଡର୍ ଅରିଜିନ୍ଦର ସିଂ ଓ ଓ୍ୱାର୍ଡର୍ ମାଧବ କୁମାରଙ୍କୁ ନିଲମ୍ବନ କରାଯାଇଥିବାର ଖବର ମିଳିଛି ରାଜ୍ୟ ସରକାର କହିଛନ୍ତି ଏହି ଘଟଣା ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଜାତୀୟ ମାନବିକ ଅଧିକାର କମିଶନର ପ୍ରକ୍ରିୟା ଅଧୀନରେ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଏହାର ତଦନ୍ତ କରିବେ

ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ବିପଜନକ ସ୍ଥିତିର ସମ୍ମୁଖୀନ ହୋଇ ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ଧାରକାରୀ ଦଳଗୁଡ଼ିକ ଉଦ୍ୟମ ଚଳାଇଛନ୍ତି

ଆଜିଠାରୁ ସପ୍ତାହକ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ବର୍ଷା ହେଲେ ଗୁମ୍ଫା ଭିତରେ ଜଳସ୍ତର ପୁଣି ବୃଦ୍ଧି ପାଇବାର ଆଶଙ୍କା ଥିବା ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି ବର୍ଷାଜଳ ଗୁମ୍ଫା ଭିତରେ ପଶିଯିବା ଦ୍ୱାରା ପିଲାମାନଙ୍କୁ ଉଦ୍ଧାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ ବୋଲି ଅନୁମାନ କରାଯାଇଛି

ମୁମ୍ଭାଇ ରେନ୍ ମୁମ୍ୟାଇ ନଗରୀ ସମେତ ଥାଶେ କଲ୍ୟାଣ ଡୋମ୍ପିଭିଲି ଓ ଏରୋଲି ଅଞ୍ଚଳରେ ଆଜି ସକାଳୁ ମୂଷଳଧାରାରେ ବର୍ଷା ହେଉଛି ଦୁଇଦିନ ହେଲା ମୁମ୍ବାଇ ଓ ସହରତଳି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ବୃହନ୍ ମୁମ୍ବାଇ ପୌରନିଗମ ଦୁର୍ବିପାକ ନିୟନ୍ତ୍ରଣ ପ୍ରକୋଷ୍ଠର ଜଣେ ଅଧିକାରୀ କହିଛନ୍ତି ଏପର୍ଯ୍ୟନ୍ତ କୌଣସି ଅଞ୍ଚଳରେ ପାଣି କମି ନାହିଁ ଏବଂ ସହରତଳି ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି

ସେମାନେ ବିଭିନ୍ନ ବିଷୟ ଉପରେ ସନ୍ଦର୍ଭମାନ ଉପସ୍ଥାପନ କରିବେ ସରକାରୀଭାବେ କୁହାଯାଇଛି ଇତିହାସ ବେଦ ସାହିତ୍ୟରେ ନାରୀଶିକ୍ଷା ସଂସ୍କୃତରେ ବୁଦ୍ଧ ପାଶ୍ଚୁଲିପି ଭାଗବତ ପୁରାଣ ପ୍ରସାରଣ ଏବଂ ଗାର୍ଗୀୟ କ୍ୟୋତିଷ ଗବେଷଣା ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ପ୍ୟାନେଲ ଆଲୋଚନା ମଧ୍ୟ ହେବ ସାରା ବିଶ୍ୱରେ ସଂସ୍କୃତ ଭାଷାର ବିକାଶ ସଂରକ୍ଷଣ ଓ ପ୍ରଚଳନ ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ତିନିବର୍ଷରେ ଥରେ ବିଶ୍ୱ ସଂସ୍କୃତ ସମ୍ମିଳନୀ ବିଭିନ୍ନ ଦେଶରେ ଅନୁଷ୍ଠିତ ହୋଇଥାଏ ଏପର୍ଯ୍ୟନ୍ତ ଭାରତରେ ତିନିଥର ଏହି ସମ୍ମିଳନୀର ଆୟୋଜନ କରାଯାଇଛି ପୁନେ ଅମିତ୍ ଶାହା ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଚୀନ ଭାରତୀୟ ବିଦ୍ୱାନ ଦାର୍ଶନିକ ଏବଂ ରାଜନୀତି ବିଶାରଦ ଚାଶକ୍ୟଙ୍କ ପ୍ରଦତ୍ତ ବାଣୀକୁ ଅନୁସରଣ କରି କାର୍ଯ୍ୟ କରୁଛନ୍ତି ଆର୍ଯ୍ୟ ଚାଶକ୍ୟଙ୍କ ଜୀବନୀ ଏବଂ ତାଙ୍କର ପ୍ରାସଙ୍ଗିକତା ଉପରେ ରାମ୍ଭାଉ ମହାର୍ଘ୍ୟ ପ୍ରବୋଧିନି ପକ୍ଷରୁ ଗତ ସନ୍ଧ୍ୟାରେ ପୁଣେଠାରେ ଆୟୋକିତ ଏକ ସମାରୋହରେ ସେ ବକ୍ତୁତା ଉପସ୍ଥାପନ କରି ଏହା କହିଛନ୍ତି ଶ୍ରୀ ଶାହା କହିଥିଲେ ଯେ ଚାଣକ୍ୟଙ୍କ ପାଇଁ ଭାରତ ରାଷ୍ଟ୍ର ଶାସନ ପ୍ରଶାସନର ନିୟନ୍ତ୍ରଣ ଏବଂ ବିଦେଶ ନୀତିର ସିଦ୍ଧାନ୍ତ ହାସଲ କରିବାରେ ସମର୍ଥ ହୋଇପାରିଛି ସେ କହିଥିଲେ ଚାଶକ୍ୟ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ଭାରତ ଏକ ରାଷ୍ଟ୍ର ଏହି ଚିନ୍ତାଧାରାକୁ ପ୍ରତିପାଦନ କରିଥିଲେ ଆଫଗାନିସ୍ଥାନଠାରୁ ଆରମ୍ଭ କରି ସୁଦୂର ଦକ୍ଷିଣ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ବିଚାରଧାରାକୁ ନେଇ ଜୀବନ ଯାପନ କରୁଛନ୍ତି ବୋଲି ଚାଶକ୍ୟ ହିଁ କହିଥିଲେ